ଦେଶପାଇଁ ସେମାନଙ ତ୍ୟାଗ ଅତୁଳନୀୟ ତେଶୁ ସେମାନଙ୍ଙ ସାମାଜିକ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି ସେ କହିଛନ୍ତି ମୁଖ୍ୟମନ୍ତୀ କହିଛନ୍ତି ରାକ୍ୟ ସରକାର ଶ୍ରମିକ କଲ୍ୟାଶ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ

ପରିଷଦର ନିର୍ଦ୍ଦେଶ ଅନୁସାରେ ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯାଇଛି

ଅନ୍ୟପକ୍ଷରେ ପରିବହନ ମନ୍ତୀ ପଦ୍କନାଭ ବେହେରା କହିଛନ୍ତି ଗାଡ଼ିର କାଗଜପତ୍ର ଯାଞ୍ ସମୟରେ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ ନ କରିବାକୁ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ତେବେ ଆକି ସୁନ୍ଦରଗଡ଼ ଝାରସୁଗୁଡ଼ା ମୟୂରଭଞ୍ଞ ବାଲେଶ୍ୱର ଭଦ୍ରକ ରାୟଗଡ଼ା ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ରାନରେ ବର୍ଷାର ସମ୍ଭାବନା ରହିଛି ଆସନ୍ତାକାଲି ମଧ୍ଧ ଉପକୃଳ ଓଡ଼ିଶାର ଅନେକ ସ୍ଚାନରେ ଘଡ଼ଘଡ଼ି ସହ ବର୍ଷା ସୟାବନା ନେଇ ପାଶିପାଗ ବିଭାଗ ପକ୍ଷରୁ ପ୍ରର୍ବାନୁମାନ କରାଯାଇଛି